ପିଏମ୍ ଏମ୍ଏସ୍ଏମ୍ଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସମର୍ଥନ ଆଉଟରିଚ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ

ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ପାର୍ଇ ସରକାର ଓ ଆର୍ଥିକ ସଂସ୍ଥାଗୁଡ଼ିକ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଜଣାଇବା ପାଇଁ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଏହିସବୁ ଜିଲ୍ଲା ଗସ୍ତ କରିବେ ଅର୍ଥମନ୍ତ୍ରୀ ଅର୍ଚ୍ଚଣ କ୍ଜେଟଲୀ ଓ ଏମ୍ଏସ୍ଏମ୍ଇ ରାଷ୍ଟ୍ମନ୍ତ୍ରୀ ଗିରିରାଜ ସିଂହ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାରୁ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଆହୁରି ବିକଶିତ କରିବାରେ ଏହି ଆଉଟ୍ରିଚ୍ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା କରାଯାଉଛି ପିଏମ୍ ଟ୍ରମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାଣିଜ୍ୟ ପ୍ରସଙ୍ଗଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ହ୍ପାଇଟ୍ ହାଉସ୍ର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଲାରି କୁଡ୍ଲୋ ସାମ୍ବାଦିକମାନଙ୍କୁ କହିଛନ୍ତି ଭାରତ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଏବଂ ଉଭୟ ଦେଶ ମଧ୍ୟରେ ବାଶିଜ୍ୟ ସମ୍ପର୍କୀତ ସମସ୍ୟାଗୁଡ଼ିକ ଦୂର କରିବା ପାଇଁ କଥାବାର୍ତ୍ତା ଜାରି ରହିଛି ଉଭୟ ନେତା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମସ୍ୟାଗୁଡ଼ିକ ଉପରେ କେବେ କଥାବାର୍ତ୍ତା କରିଛନ୍ତି ସେ ବିଷୟରେ ଶ୍ରୀ କୋଡ୍ଲୋ କିଛି କହି ନାହାନ୍ତି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସ୍ୱରେଶ ପ୍ରଭ୍ର ଗତ ଶନିବାର ଦିନ ନୂଆଦିଲ୍ଲୀରେ କହିଥିଲେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କୀତ ସମସ୍ୟାଗୁଡ଼ିକ ଦୂର କରିବା ପାଇଁ ଆମେରିକା ଏକ ବାଣିଜ୍ୟ ଚୁକ୍ତି ପ୍ରସ୍ତାବ ଉପସ୍ଥାପନ କରିଛି ଭାରତର ଇସ୍କାତ ଓ ଆଲ୍ରମିନିୟମ୍ ଉତ୍ପାଦ ଉପରେ ଅଧିକ ବର୍ହିଶ୍ରଳ୍କ ଲାଗ୍ର ନ କରିବା ଏବଂ କୃଷି ଅଟୋମୋବାଇଲ୍ ଗାଡ଼ି ଯନ୍ତ୍ରାଶ ତଥା ଇଞ୍ଜିନିୟରିଂ ସାମଗ୍ରୀଗୁଡ଼ିକ ପାଇଁ ସେ ଦେଶରେ ବଜାର ପ୍ରବେଶ ସୁବିଧା ବୃଦ୍ଧି କରିବା ଓ ରପ୍ତାନୀ ଉପକାର ସଂକ୍ରାନ୍ତରେ କଥାବାର୍ତ୍ତା ଏହି ପ୍ରସ୍ତାବରେ ଅନ୍ତର୍ଭୁକ୍ତ

ଏହା ବଦଳରେ ଆମେରିକାର କୃଷିଜାତ ଉତ୍ପାଦନ ଓ ଚିକିତ୍ସା ଯନ୍ତ୍ରପାତି ପାଇଁ ଭାରତରେ ଅଧିକ ବଜାର ସ୍ତବିଧା ଦେବାକୁ ୱାଶିଂଟନ୍ ଦାବି କରିଛି

ପୁଲିସ୍ କହିଛି ବିଜେପି ରାଜ୍ୟ ଶାଖା ସମ୍ପାଦକ ଅନୀଲ ପରିହର ଓ ତାଙ୍କ ଭାଇ ସେମାନଙ୍କର ଦୋକାନରୁ ଘରକୁ ଫେରୁଥିବା ବେଳେ ଅତି ନିକଟରୁ ସେମାନଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ହତ୍ୟାକାରୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ବ୍ୟାପକ ଧରପଗଡ଼ ଆରମ୍ଭ ହୋଇଥିଲା

ସ୍ୱରାଷ୍ଟ୍ମନ୍ତ୍ରୀ ରାଜନାଥ ସିଂହ ଏହି ହତ୍ୟା ଘଟଣା ପ୍ରତି ଗଭୀର ଦୃଃଖ ପ୍ରକାଶ କରି କହିଛନ୍ତି ଯେ ପୁଲିସ୍ ହତ୍ୟାକାରୀମାନଙ୍କୁ ନିଶ୍ଚିତ ଧରି ସେମାନଙ୍କୁ ଦଶ୍ଡ ଦେବ ଜାନ୍ଗୁ କାଶ୍ମୀର ରାଜ୍ୟପାଳ ଉପଦେଷ୍ଟା କେ ବିଜୟ କୁମାରଙ୍କ ସହ ଶ୍ରୀ ସିଂ କଥାବାର୍ତ୍ତା କରିଚନ୍ତି ଏବଂ ପରିସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି ବିଜେପି ସଭାପତି ଅମିତ ଶାହା କହିଛନ୍ତି ଏଭଳି କାପୁରୁଷ କାର୍ଯ୍ୟ ମାନବ ସଭ୍ୟତା ପ୍ରତି କଳଙ୍କ ବିଜେପି ସାଧାରଣ ସମ୍ପାଦକ ଅଶୋକ କଭଲ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କହିଛନ୍ତି ପୂର୍ବଭନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି ଏହା ଅତି ଦୁଃଖପୂର୍ଣ୍ଣ ଘଟଣା ଏବଂ ଏଭଳି ଦୁଃଖଦ ସମୟରେ ସେ ପରିହାର ଭାତୂଦ୍ୱୟଙ୍କ ପରିବାର ପ୍ରତି ଗଭୀର ସମବେଦନା କ୍ଷଣାଉଛନ୍ତି ସିପିଏମ୍ ବିଧାୟକ ଏମ୍ ୱାଇ ତାରିଗାମୀ ଓ ରାଜ୍ୟ ଶାଖା କଂଗ୍ରେସ ସଭାପତି ଗୁଲାମ ଅହମ୍ମଦ ମୀର୍ ଏହି ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ନ୍ୟାସନାଲ୍ କନ୍ଫରେନ୍ନ କାଞ୍ଗୁ ପ୍ରଦେଶ ମୁଖ୍ୟ ଦେବେନ୍ଦ୍ର ରାଣା ଏହି ହତ୍ୟା ଘଟଣାକୁ ବର୍ବର ଅମାନବୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ଭାଇସ୍ ପ୍ରେସିଡେଣ୍ଟ ବୋଥସୁଆନା ଅର୍ଥନୀତିରେ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରଶଂସା କରିଛନ୍ତି ବୋଥସୁଆନା ସରକାରଙ୍କର ସାମାଟ୍ଟିକ ଓ ଅର୍ଥନୈତିକ କଲ୍ୟାଣ ତଥା ବଦାନ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଭାରତୀୟ ସମ୍ପ୍ରଦାୟର ସମର୍ଥନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଗତକାଲି ସନ୍ଧ୍ୟାରେ ଗାବେରୋନେ ଠାରେ ଏକ ଉତ୍ସବରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ଗତ ଚାରି ବର୍ଷ ଭିତରେ ଭାରତ ସରକାରଙ୍କ ଦ୍ୱାରା ସାମାଜିକ ଅର୍ଥନୈତିକ କଲ୍ୟାଣ ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ନାଇଡ଼ୁ ଉଲ୍ଲେଖ କରିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତି କରଣ ରାଷ୍ଟମନ୍ତ୍ରୀ କ୍ରୀଷ୍ଣପାଲ୍ ଗୁର୍ଜର ମଧ୍ୟ ଏହି ଉସବରେ ଉପସ୍ଥିତ ଥିଲେ ଛତିଶଗଡ଼ ପୋଲ ଛତିଶଗଡ଼ରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଗତକାଲି ରାୟପୁରଠାରେ ବିଭିନ୍ନ ସଂସ୍ଥା ସହ ଆଲୋଚନା କରିଚ୍ଛନ୍ତି

କ୍ରୁନ ମାସରୁ ଆମେରୀକାର ଏହି ସାମଗ୍ରୀ ଉପରେ ଅଧିକ ବର୍ହିଶ୍ୱଳ୍କ ଲାଗୁ କରିବା ପାଇଁ ବାଶିଜ୍ୟ ମନ୍ତ୍ରଣାଳୟ ଅର୍ଥମନ୍ତ୍ରଣାଳୟକୁ କହିଥିଲେ

ପୁଲିସ୍ କହିଛି ସନ୍ଦିଗ୍ଧ ଉଗ୍ରବାଦୀମାନେ ଛଦ୍ମବେଶରେ ଗାଁ ମଧ୍ୟରେ ପ୍ରବେଶ କରି ନିରୀହ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ

ବର୍ତ୍ତମାନ ସୁଦ୍ଧା ପୁଲିସ୍ ଅପରାଧିମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ତେବେ ଉଲ୍ଫା ଉଗ୍ରବାଦୀମାନେ ଏଥିରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ମୁଖ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ହତ୍ୟାକାରୀମାନଙ୍କୁ କଠୋର ଦେଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସୁପ୍ରିମ୍କୋର୍ଟର କଲେଜିୟମ୍ ବିଚାରପତି ହେମନ୍ତ ଗୁପ୍ତା ଅକ୍ଷୟ ରସ୍ତୋଗି ଏମ୍ଆର୍ ଶାହ ଏବଂ ଆର୍ ସୁବାସ ରେଡ୍ରୀଙ୍କ ନାମ ସୁପାରିଶ କରିଛନ୍ତି ଶ୍ରୀ ଗୁପ୍ତା ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବାବେଳେ ଶ୍ରୀ ରସ୍ତୋଗି ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ନିର୍ବାହ କରୁଛନ୍ତି ସେହିପରି ଜଷ୍ଟିସ୍ ଶାହ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବାବେଳେ ଜଷ୍ଟିସ୍ ରେଡ୍ରୀ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ଏହିସବୁ ହାଇକୋର୍ଟଗୁଡ଼ିକରେ ବର୍ତ୍ତମାନ କାର୍ଯ୍ୟଭାର ତୁଲାଇବାକୁ ଥିବା ମୁଖ୍ୟ ବିଚାରପତିମାନଙ୍କ ନାମ ମଧ୍ୟ ଆଇନ୍ ମନ୍ତ୍ରଣାଳୟ ପ୍ରକାଶ କରିଛି

ୟୁକେ ଇଣ୍ଡିଆନ୍ ଦ୍ଦିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ୍ ପାଇଁ ଯୁଦ୍ଧ କରି ପେନ୍ସନ୍ ଆଦି ସୁବିଧାରୁ ବଞ୍ଚିତ ଭାରତୀୟ ସୈନ୍ୟମାନଙ୍କ ସକାଶେ ବିଟେନ୍ ସରକାର କେତେକ ସମର୍ଥନ ଯୋଜନା ଲାଗୁ କରିଛନ୍ତି ବ୍ରିଟେନ୍ ଅନ୍ତର୍ଜାତୀୟ ଉନ୍ନୟନ ମନ୍ତ୍ରୀ ପେନି ମୋରଡାଉଣ୍ଟ କହିଛନ୍ତି ନିଜନିକ ଦେଶରେ ରହୁଥିବା ଭାରତୀୟ ତଥା ରାଜ୍ୟଗୋଷ୍ଠୀର ସୈନ୍ୟମାନଙ୍କ ପାଇଁ ନ୍ୟାୟ ପ୍ରଦାନ ସକାଶେ ତାଙ୍କ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ଶ୍ରୀମତୀ ମୋରଡାଉଣ୍ଟ କହିଛନ୍ତି ବିଶ୍ୱର ବିଭିନ୍ନ ସ୍ଥାନରେ ପାଖାପାଖି ସାଢ଼େ ଆଠହଜାର ସୈନ୍ୟ କିମ୍ବା ସେମାନଙ୍କର ବିଧବା ପତ୍ନୀମାନେ ରହୁଛନ୍ତି ଯେଉଁମାନଙ୍କୁ ଦିନକୁ ଗୋଟିଏ ବକ୍ତ ଖାଦ୍ୟ ମିଳିବା କଷ୍ଟକର ହେଉଛି ଏବଂ ସେମାନେ ଚିକିତ୍ସା ସେବାର୍ ବଞ୍ଚିତ ହେଉଛନ୍ତି ଏମାନଙ୍କ ପାଇଁ ସେ ନୂଆ କାର୍ଯ୍ୟକ୍ରମ ଘୋଷଣା କରିବେ ଫଳରେ ବଞ୍ଚି ରହିଥିବା ସୈନିକ କିୟା ସେମାନଙ୍କର ବିଧବା ପନ୍ୀମାନେ ବାକି ଜୀବନ ସୁବିଧାରେ କାଳାତିପାତ କରିପାରିବେ ଏହି ନୂଆ ଯୋଜନାକୁ ରୟାଲ୍ ବ୍ରିଟିଶ୍ ଲିକିୟନ୍ ବ୍ରିଟେନ୍ର ସଶସ୍ତ ବାହିନୀ ଚାରିଟି ଏବଂ ବ୍ରିଟେନ୍ର ଅନ୍ତର୍ଜାତୀୟ ବିକାଶ ବିଭାଗ ସହାୟତା ଉଦ୍ୟମ ସହଭାଗିତାରେ କାର୍ଯ୍ୟକାରୀ କରାଯିବ

ଏହି ଦଳ ଗତକାଲି ଆସ୍କା ଓ ପଟ୍ରାଉର ବ୍ଲକ୍ ପରିଦର୍ଶନ କରିଥିଲା ବେଳେ ଆଜି ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସ୍ରଚୀ ରହିଛି ନାଇଡୁ ରାହୁଲ ମିଟ୍ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଗତକାଲି ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗାନ୍ଧି କହିଛନ୍ତି ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସେମାନେ ଏକାଠି ହୋଇଛନ୍ତି ସେ କହିଛନ୍ତି ସବୁ ବିରୋଧିଦଳଗୁଡ଼ିକ ଏକାଠି ହେବାର ସମୟ ଏବେ ଉପନିତ ହୋଇଛି ତେଣେ ଶ୍ରୀ ନାଇଡୁ କହିଛନ୍ତି ଅତିତକୁ ଭୁଲି ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମସ୍ତେ ଏକତ୍ର ହେବାର ଆବଶ୍ୟକତା ରହିଛି ପୂର୍ବରୁ ଶ୍ରୀ ନାଇଡୁ ଏନ୍ସିପି ମୁଖ୍ୟ ଶରତ ପାଓ୍ୱାର ଓ ନ୍ୟାସନାଲ୍ କନ୍ଫରେନ୍ନ ସଭାପତି ଫାରୁକ ଅବଦୁଲ୍ଲାଙ୍କୁ ସାକ୍ଷାତ କରିଥିଲେ